ପାଣିପାଗ ରାକ୍ୟରେ ଶୀତର ପ୍ରକୋପ ହ୍ରାସ ପାଉଥିଲେ ହେଁ ଘନ କୁହୁଡି ଯୋଗୁଁ ଯାତାୟାତରେ ସମସ୍ୟା ସୂଷ୍ ହୋଇଛି

ଆସନ୍ତାକାଲି ମଙ୍ଗଳା କୁବ କଟକ ଓ ସଂଘର୍ଷ କୁବ ମଧ୍ଧରେ ଫାଇନାଲ ମ୍ୟାଚ୍ ଅନୁଷ୍ଷିତ ହେବ